ରାମବିଳାସ ପାଶ୍ୱାନଙ୍କୁ ରାଜ୍ୟସଭା ପାଇଁ ଟିକେଟ୍ ଦିଆଯିବ

ଏନ୍ଡିଏ ସିଟ୍ ବିହାରରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏନ୍ଡିଏର ଅଂଶୀଦାର ଦଳ ବିଜେପି ଜନତାଦଳ ୟୁନାଇଟେଡ୍ ଓ ଲୋକ ଜନଶକ୍ତି ପାର୍ଟି ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି

ବିଜେପି ଅଧ୍ୟକ୍ଷ ଅମିତ ଶାହା ଜେଡିୟୁ ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଏଲ୍ଜେପି ମୁଖ୍ୟ ରାମବିଳାସ ପାଶ୍ୱାନ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ମିଳିତ ଭାବେ ଏହା ଘୋଷଣା କରିଛନ୍ତି ପରେ ଶ୍ରୀ ଶାହା କହିଛନ୍ତି ରାମବିଳାସ ପାଶ୍ୱାନଙ୍କୁ ରାଜ୍ୟସଭା ଟିକେଟ୍ ଦିଆଯିବ ସେ କହିଛନ୍ତି କେଉଁ ଦଳ କେଉଁ ଆସନରୁ ପ୍ରତିଦ୍ୱନ୍ଦିତା କରିବ ତାହା ଖୁବ୍ଶୀଘ୍ର ଘୋଷଣା କରାଯିବ

ରାମବିଳାସ ପାଶ୍ୱାନ କହିଛନ୍ତି ସମ୍ମାନଜନକ ଆସନ ବୁଝାମଣା ସୂତ୍ରକୁ ନେଇ ସେ ଖୁସି ଅଛନ୍ତି ଏବଂ ତିନୋଟିଯାକ ଦଳ ଏନ୍ଡିଏର ବିଜୟ ପାଇଁ ମିଳିମିଶି କାମ କରିବେ ଜସ୍ଦନ୍ ବାଇପୋଲ୍ ଗୁଜରାଟରେ ବିଜେପି ପ୍ରାର୍ଥୀ ତଥା ରାଜ୍ୟ ମନ୍ତ୍ରୀ କୁନ୍ ଭର୍ଜି ବାଭାଲିଆ ଜସ୍ଦଲ୍ ବିଧାନସଭା ଉପନିର୍ବାଚନରେ ବିଜୟୀ ହୋଇଛନ୍ତି

ଆଜି ସକାଳ ଆଠଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା କୁନୱାରିଜିଆ ବାଭାଲିଆ କଂଗ୍ରେସର ବିଧାୟକ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେବା ପରେ ସେଠାରେ ଉପନିର୍ବାଚନର ଆବଶ୍ୟକତା ଦେଖାଦେଇଥିଲା

ପିଏମ୍ ବିଜେପି ଓମେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ପ୍ରମୁଖ ଯୋଜନାଗୁଡ଼ିକ ଦ୍ୱାରା ମହିଳାମାନେ କ୍ଷମତାପନ୍ନ ହୋଇପାରିଛନ୍ତି ଗାନ୍ଧିନଗର ନିକଟବର୍ତ୍ତୀ ଅଦାଲକ୍ସ୍ଥିତ ତ୍ରିମନ୍ଦିର ପରିସରରେ ବିଜେପି ମହିଳା ମୋର୍ଚ୍ଚାର କାତୀୟ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଶ୍ୱୀ ମୋଦି ଏହା କହିଛନ୍ତି ପୂର୍ବ ସରକାର ମହିଳାମାନଙ୍କ ସଶକ୍ତିକରଣ କରିବାକୁ ମନା କରିଥିଲେ ବୋଲି ସେ ଅଭିଯୋଗ କରି କହିଚ୍ଚନ୍ତି ଏନ୍ଡିଏ ସରକାର ଗତ ଚାରିବର୍ଷ ଭିତରେ ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ ଦୂଢ଼ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ସ୍ନାଧୀନତା ପରେ ପ୍ରଥମଥର ପାଇଁ ସରକାରଙ୍କ ଉଜ୍ଜଳା ଯୋଜନା ବେଟି ବଚାଓ ବେଟି ପଢ଼ାଓ ଓ ସ୍କଚ୍ଚ ଭାରତ ଅଭିଯାନ ଭଳି ପ୍ରମୁଖ ଯୋଜନାଗୁଡ଼ିକରେ ମହିଳାମାନଙ୍କୁ ପ୍ରାଥମିକତା ଦିଆଯାଇଛି

ତିହାର ଜେଲ୍ରେ ଥିବା ଏହି ମାମଲାର ଅଭିଯୁକ୍ତ ମଧ୍ୟସ୍ଥି ମିଚେଲ୍ଙ୍କୁ ଗତକାଲି ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ୍ କ୍ରମାରଙ୍କ ସମ୍ମୁଖରେ ଉପସ୍ଥିତ କରାଯାଇଥିଲା

ଏହି ମାମଲାରେ ମିଚେଲ୍ କରିଥିବା ଜାମିନ୍ ଆବେଦନକୁ କୋର୍ଟ ଖାରଜ କରିଥିଲେ

ତେବେ ଭଗବାନ ଆୟସ୍ପା ମନ୍ଦିରର ପାଦଦେଶରେ ଭକ୍ତମାନେ ଏହାକୁ ବିରୋଧ କରିବାରୁ ପାମ୍ଘାଠାରେ ଉତ୍ତେଜନା ଦେଖାଦେଇଛି ମହିଳାମାନେ ପାଞ୍ଚ କିଲୋମିଟର ବ୍ୟାପି ପାରମ୍ପରିକ ଜଙ୍ଗଲ ରାସ୍ତାରେ ମନ୍ଦିରକୁ ଯିବା ପାଇଁ ଯୋଜନା କରିଥିଲେ କିନ୍ତୁ ସେମାନେ ଭକ୍ତମାନଙ୍କ ବିରୋଧ ଯୋଗୁଁ ଆଗକୁ ଯାଇପାରି ନାହାନ୍ତି

ସେମାନେ କହିଛନ୍ତି ବିନା ଦର୍ଶନରେ ସେମାନେ ସେଠାରୁ ଫେରିବେ ନାହିଁ ଛତିଶଗଡ଼ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି ଯେ ମାଓବାଦୀ ସମସ୍ୟା ବୁଲେଟ୍ ଦ୍ୱାରା ସମାଧାନ ହୋଇପାରିବ ନାହିଁ ଆକାଶବାଣୀ ସମାଚାରକୁ ଶ୍ରୀ ବାଘେଲ କହିଛନ୍ତି ରାଜ୍ୟର ମାଓବାଦୀ ପ୍ରଭାବିତ ଅଞ୍ଚଳରେ ବସବାସ କରୁଥିବା ଜନଜାତିଙ୍କ ମଧ୍ୟରେ ଆସ୍ଥା ସୃଷ୍ଟି କରିବାକୁ ତାଙ୍କ ସରକାର କାର୍ଯ୍ୟ କରିବ ସେ କହିଛନ୍ତି ଏକ ସମାଧାନ ପନ୍ଥା ବାହାର କରିବା ପାଇଁ ସେହି ଅଞ୍ଚଳର ଭାଗିଦାରୀମାନଙ୍କ ସହ କଥାବାର୍ତ୍ତା ଆରମ୍ଭ ହୋଇଛି

ଇଣ୍ଡିଆ ଚାଇନା ଭାରତ ଚୀନ ମିଳିତ ସେନାବାହିନୀ ଗତକାଲି ଚୀନ୍ର ଚେଙ୍ଗ୍ଡୁ ସହରରେ ଆତଙ୍କବାଦର ମୁକାବିଲା ସମ୍ଭନ୍ଧୀୟ ସପ୍ତମ ପର୍ଯ୍ୟାୟ ସମରାଭ୍ୟାସ ଶେଷ କରିଛନ୍ତି ଚୀନ୍ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଦୁଇ ଦେଶର ସେନାବାହିନୀ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃତ୍ କରିବା ପାଇଁ ଏହିଭଳି ମିଳିତ ସାମରିକ ଅଭ୍ୟାସ ଅନୁଷ୍ଠିତ ହେଉଛି ଚଳିତବର୍ଷ ୟୁହାନ୍ଠାରେ ଅନୁଷ୍ଠିତ ଶୀର୍ଷ ବୈଠକ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଦୁଇ ଦେଶ ମଧ୍ୟରେ ସଂପର୍କରେ ଉନ୍ନତି ଆଣିବା ପାଇଁ ରାଜି ହୋଇଥିବା ଦୃଷ୍ଟିରୁ ଏହି ସମରାଭ୍ୟାସ କରାଯାଇଛି

ସୁନାମୀ ଫଳରେ ଶତାଧିକ ବାସଗୃହ ଭାଙ୍ଗିଯାଇଥିବା କୁହାଯାଇଛି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ସମୁଦ୍ର ତଳେ ଥିବା କ୍ରାକାଟୋଆ ଆଗ୍ରେୟଗିରିରୁ ଉଦ୍ଗୀରଣ ଫଳରେ ଏହି ସୁନାମୀ ହୋଇଥିବା କୁହାଯାଉଛି

ଟ୍ୱିଟ୍ କରି ଶ୍ରୀଟ୍ରମ୍ପ କହିଛନ୍ତି ଆମେରିକା ମେକ୍ସିକୋ ସୀମାରେ ଏକ ବୃହତ ପ୍ରାଚୀର ନିର୍ମାଣ ପାଇଁ ଦୀର୍ଘଦିନର ଦାବି ପୂରଣ ପାଇଁ ସରକାରଙ୍କ ପଦକ୍ଷେପ ଯୋଗୁଁ ଏଭଳି ଅଚଳାବସ୍ଥା ଦେଖାଦେଇଛି

ଆକି ଭୋର୍ରୁ କମ୍ ଦୃଶ୍ୟମାନ ଯୋଗୁଁ ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ

ମାହଲ ବାର୍ଦିପଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି

ଆହ୍ବା ଦାନ୍ ଜିଲ୍ଲାପାଳ କହିଛନ୍ତି ଯେ ଆହତମାନଙ୍କୁ ଆହ୍ୱାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି

ଆଖୁଚାଷୀଙ୍କ ଦେୟ ତୁରନ୍ତ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ମୁଖ୍ୟମନ୍ତ୍ରୀ କହିଛନ୍ତି କୃଷକମାନଙ୍କ ଦେୟ ଠିକ୍ ସମୟରେ ପ୍ରଦାନ ପାଇଁ ତାଙ୍କ ସରକାର ପ୍ରତିଶ୍ରତିବଦ୍ଧ ଏବଂ ଏହା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା

ମୁମ୍ବାଇରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ହାଇଦ୍ରାବାଦ ହଣ୍ଟର୍ସ ପୁନେ ସେଭେନ୍ ଆସେସ୍କୁ ଗତକାଲି ହରାଇ ଦେଇଛି